ପିଏମ୍ ମାରିଟାଇମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ସାମୁଦ୍ରିକ ଅର୍ଥନୀତିର ବିକାଶରେ ଯଥେଷ୍ଟ ସଫଳତା ହାସଲ କରିଛି ଭାରତର ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ବିଶ୍ୱର ବିଭିନ୍ନ ଦେଶକୁ ଆମନ୍ତ୍ରଣ କରାଯାଉଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଏ କ୍ଷେତ୍ରରେ ଭାରତ ଶୀର୍ଷସ୍ଥାନରେ ରହିଛି ଓ ବନ୍ଦରଗୁଡ଼ିକୁ ଯୋଗାଯୋଗ ସ୍ଥାପନ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି

ସେ କହିଛନ୍ତି ଏହା ଆତ୍ମନିର୍ଭର ଭାରତ ବିଜନକୁ ସାକାର କରିବା ସରକାର ଦକ୍ଷତା ବିକାଶ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବାର ଶ୍ରୀ ମୋଦୀ କହିଛନ୍ତି ଏହି ଶିଖର ବୈଠକରେ ବିଶ୍ୱର ଅନେକ ଦେଶ ଅଂଶ ଗ୍ରହଣ କରିବେ

ଏଥିରେ ସାମୁଦ୍ରିକ ବିକାଶ ପାଇଁ ଉଦ୍ଦିଷ୍ଟ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରାଯାଇଛି ଏହା ବିଦେଶୀ ପୁଞ୍ଜ ନିବେଶକୁ ଆକୃଷ୍ଟ କରିବ

ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଡାକ୍ତର ନର୍ସ ପୋଲିସ ଓ ସ୍ୱେଚ୍ଛାସେବୀମାନଙ୍କୁ ପ୍ରତିଷେଧକ ଦିଆଯାଇଥିଲା

ଏହି ବର୍ଗରେ ଆସୁଥିବା ଲୋକମାନେ ଟିକାକରଣ ପାଇଁ ପଞ୍ଜିକୃତ ହେବାକୁ ସରକାର ସେମାନଙ୍କୁ ଅନୁରୋଧ କରିଛନ୍ତି ସେମାନେ ଅନ୍ଲାଇନ ଜରିଆରେ ପଞ୍ଜିକୃତ ହୋଇପାରିବେ କିମ୍ବା ସ୍ଥାନୀୟ ଟିକାକରଣ କେନ୍ଦ୍ରରେ ଯାଇ ନିଜର ପଞ୍ଜିକରଣ କରିପାରିବେ

ଡବ୍ ବି ନୋଟିଫିକେସନ୍ ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ଜାରି ହୋଇଛି

ତା' ପରଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ

ରାଜ୍ୟରେ ତିନୋଟି ପର୍ଯ୍ୟାୟରେ ନିର୍ବାଚନ ହେବ

ବିଜ୍ଞପ୍ତି ଜାରି ହେବା ସହ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି

ସେହି ଜିଲ୍ଲାଗୁଡ଼ିକ ଉପର ଆସାମରେ ଅବସ୍ଥିତ ଏପର୍ଯ୍ୟନ୍ତ କୌଣସି ବଡ଼ ରାଜନୈତିକ ଦଳ ପ୍ରାର୍ଥୀ ତାଲିକା ପ୍ରକାଶ କରିନାହିଁ କିନ୍ତୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆସନ ବୁଝାମଣା ପାଇଁ କଥାବାର୍ତ୍ତା ଆରମ୍ଭ ହୋଇଯାଇଛି ବିଜେପି ଓ ଆସାମ ଗଣପରିଷଦର ନେତାମାନଙ୍କ ମଧ୍ୟରେ ଆଜି ଗୌହାଟୀଠାରେ ଆଉ ଏକ ପର୍ଯ୍ୟାୟରେ କଥାବାର୍ତ୍ତା ହୋଇଛି ଉଭୟ ଦଳ ମଧ୍ୟରେ ଗତକାଲି ଏକ ବୈଠକ ବସିଥିଲା ଆସାମ ଜାତୀୟ ପରିଷଦ ସଭାପତି ଲୁରିନ୍ ଜ୍ୟୋତି ଗୋଗୋଇ ଲାଇଜୋର ଦଳ ମୁଖ୍ୟ ଅଖିଳ ଗୋଗୋଇଙ୍କ ସହ ଗତକାଲି ଏକ ବୈଠକରେ ମିଳିତ ହୋଇଥିଲେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆସାମକୁ ତାଙ୍କର ଦ୍ୱିତୀୟ ଦିନର ଗସ୍ତରେ ଯାଇ ବିଶ୍ୱନାଥ ଜିଲ୍ଲାର ଚାବଗିଚା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଛନ୍ତି କେରଳ ଆଲାଏନ୍ନ କେରଳରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଯାଇଥିବା ବେଳେ ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆସନ ବୁଝାମଣା ପାଇଁ କଥାବାର୍ତ୍ତା କାରି ରହିଛି

ବିଧାନସଭା ନିର୍ବାଚନ ପାଇଁ ମାସେରୁ ଅଧିକ ସମୟ ବାକିଥିବା ବେଳେ ଆସନ ବୁଝାମଣା ଓ ପ୍ରାର୍ଥୀମାନଙ୍କର ନାମ ଚୂଡ଼ାନ୍ତ ଉପରେ ବଡ଼ବଡ଼ ଦଳମାନେ କଥାବାର୍ତ୍ତା ଚଳେଇଛନ୍ତି

କୋବିଡ ଡବ୍ଲୁଏଚ୍ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶକ ଡକୁର ମାଇକେଲ୍ ରିଆନ୍ କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା କୋବିଡ ସଂକ୍ରମଣ ବିଶ୍ୱରୁ ଲୋପ ପାଇଯିବ ବୋଲି ବର୍ତ୍ତମାନଠାରୁ କହି ହେବ ନାହିଁ ଏଭଳି ଭାବିବା ସଂପୂର୍ଣ୍ଣ ଅମ୍ବଳକ ବୋଲି ସେ କହିଛନ୍ତି ସେ କହିଛନ୍ତି ସମଗ୍ର ବିଶ୍ୱକୁ ବର୍ତ୍ତମାନ କୋବିଡ ସଂକ୍ରମଣକୁ ବ୍ୟାପିବାକୁ ନ ଦେବା ଉପରେ ଦୃଷ୍ଟି ନିବଦ୍ଧ କରିବାକୁ ହେବ କିଛି ଲାଇସେନ୍ନପ୍ରାପ୍ତ ପ୍ରତିଷେଧକ ସଂକ୍ରମଣକୁ ରୋକିବାରେ ସଫଳ ହୋଇଥିବାର ସେ ଜଣାଇଛନ୍ତି ସେ କହିଛନ୍ତି ଏବେ କୋବିଡ ଭୂତାଣୁକୁ ଅନେକ ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରିଛି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗୋୟଲ୍ କହିଛନ୍ତି ମାନକ ବ୍ୟବସ୍ଥା ପ୍ରତି ଦେଶର ଆଭିମୁଖ୍ୟରେ ପରିବର୍ଭନ ଅଣାଯିବା ଆବଶ୍ୟକ

ସେଗୁଡ଼ିକ ହେଲା ବେଗ ଦକ୍ଷତା ଓ ମାପ ବର୍ତ୍ତମାନ ଏହା ସହ ମାନକକୁ ଯୋଡ଼ିବାର ସମୟ ଆସିଛି

ସେ କହିଛନ୍ତି ଏହା ସେମାନଙ୍କୁ ବ୍ୟବସାୟ କରିବାରେ ସାହାଯ୍ୟ କରିବା ସହ ସେମାନଙ୍କ ଉତ୍ପାଦିତ ପଦାର୍ଥଗୁଡ଼ିକର ସାର୍ଟିଫିକେସନ୍ ପାଇଁ ସେମାନଙ୍କୁ ଉତ୍ସାହିତ କରିବ

ଯାହାଫଳରେ ଉଦ୍ୟୋଗପତିମାନଙ୍କୁ ପରୀକ୍ଷା ଓ ସାର୍ଟିଫିକେସନ୍ ପାଇଁ ବେଶି ଦୂର ଯିବାକୁ ପଡ଼ିବ ନାହିଁ ସେ କହିଛନ୍ତି ପରୀକ୍ଷାଗାରର ଅଭାବ ଯୋଗୁଁ ମାନକ ଯାଞ୍ ପାଇଁ କାହାରିକୁ ଯେପରି ବେଶି ଦୂର ଯିବାକୁ ପଡ଼ିବ ନାହିଁ ସରକାର ତାହା ନିର୍ଣ୍ଣିତ କରିବେ

ମନ୍ତ୍ରୀ କହିଛନ୍ତି ଭାରତରେ ଉତ୍ପାଦିତ ପଦାର୍ଥ ଗୁଡ଼ିକ ଆନ୍ତର୍ଜାତିକ ମାନକର ସମକକ୍ଷ ହେବା ଉଚିତ କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷକୁ ଲାଭ ପହଞ୍ଚାଇବା ପାଇଁ ଏଥିରେ ତିଳେମାତ୍ର କୋହଳତା ଅଶାଯିବା ଉଚିତ ନୁହେଁ

ବର୍ତ୍ତମାନ ଏହା ସଂସଦ ଟେଲିଭିଜନ ନାମରେ ପରିଚିତ ହେବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଫିସର ରବି କାପୁର ସଂସଦ ଟେଲିଭିଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି ସଂସଦ ଟେଲିଭିଜନ ଉଭୟ ଲୋକସଭା ଓ ରାଜ୍ୟସଭା କାର୍ଯ୍ୟଧାରାର ସିଧା ପ୍ରସାରଣ କରିବ ଏହି କାର୍ଯ୍ୟକ୍ରମଗୁଡ଼ିକ ଦୁଇଟି ଚ୍ୟାନେଲ୍ରେ ଉପଲବ୍ଧ ହେବ